ସେହିଭଳି କାତୀୟ ସ୍ତରରେ ପୋଲିସ୍ ବିଶ୍ୱବିଦ୍ୟାଳୟ ଏବଂ ଫରେନ୍ସିକ୍ ବିଶ୍ୱବିଦ୍ ଳୟ ପ୍ରତିଷା କରାଯିବ

ଖୁବ୍ଶୀଘ୍ର ଏହା କ୍ୟାବିନେଟ୍ରେ ରଖାଯିବ ବୋଲି ଶ୍ରୀ ଶାହା କହିଛନ୍ତି

ସେହିଭଳି ଆଗୁଆ କୋର୍ସ ସାରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି

ସେହିଭଳି ପ୍ରଶ୍ନ ପ୍ରସ୍ତୁତ କରୁଥିବା ଶିକ୍ଷାବିତ୍କ ପାଉଣା ମଧ୍ୟ ବୃଦ୍ଧି କରାଯିବ

କାହାଜରେ ଯାନ୍ତିକ ତ୍ରଟି ମରାମତି ହୋଇ ନପାରୁବାରୁ ତାହା ସେଠାରେ ଅଟକି ରହିଛି ତେବେ ସେଥିରୁ ତେଲ ଲିକ୍ ହେବା ଆଶଙ୍କା ଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଉଛି

ତେବେ ଗତକାଲି ଲଙ୍ଗୁଳି ମଠକୁ ଉଛେଦ କରାଯାଇଥିଲା

ଏଥିସହିତ ମଦ ଦୋକାନ ଲାଇସେନ୍ ପ୍ରସଙ୍ଗରେ ଅନିୟମିତତା ସଂପର୍କରେ ରିପୋର୍ଟ ଅବକାରୀ ବିଭାଗ ପକ୍ଷରୁ ହାଇକୋର୍ଟରେ ଦାଖଲ କରାଯାଇଛି